ଶ୍ରୀ ମୋଦି କହିଛନ୍ତି ଗଣତାନ୍ତିକ ପରମ୍ପରା ଉଭୟ ଦେଶର ସମ୍ପର୍କକ୍ତ ସ୍ରଦୂଢ଼ କରିଛି

ପ୍ରେଜ୍ ଟ୍ରମ୍ପ୍ ମୋଦି ଗୁଜରାଟ ଗ୍ରଜରାଟ୍ର ମୋଟେରାଠାରେ ଥିବା ସର୍ଦ୍ଦାର୍ ପଟେଲ୍ ଷ୍ଟାଡିୟମ୍ରେ ଆଜି ଅନୁଷ୍ଠିତ 'ନମସ୍ତେ ଟ୍ରମ୍ପ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏକ ଲକ୍ଷରୁ ଅଧିକ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି ଉଭୟ ନେତା ଭାରତ ଏବଂ ଆମେରିକା ମଧ୍ୟରେ ଥିବା ପାରମ୍ପରିକ ମୂଲ୍ୟବୋଧ ଏବଂ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରି ଆଗାମୀ ଦିନରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୂତ୍ବୀଭୂତ ହେବ ବୋଲି କହିଛନ୍ତି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ ଭାଷଣ ଦେବା ଅବସରରେ ଉଭୟ ଦେଶ ମଧ୍ୟରେ ଗଣତାନ୍ତିକ ମ୍ବଲ୍ୟବୋଧ ସ୍ୱଦୂଢ଼ ଏବଂ ସ୍ୱଦ୍ୱରପ୍ରସାରୀ ବୋଲି କହିଛନ୍ତି ଶ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ଫ୍କ କଣେ ଉତ୍ତମ ବନ୍ଧ୍ର ବୋଲି ବର୍ଷନା କରିବା ସହିତ ଉଭୟ ଦେଶରେ ବିଭିନ୍ନ କ୍ଷେତ୍ରରେ ପାରସ୍କରିକ ସହଯୋଗ ରହିଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ଅଭିଭାଷଣରେ ଭାରତୀୟ କନସାଧାରଣଙ୍କୁ ଶୁଭେଛା କଶାଇଛନ୍ତି ଉଦ୍ବୋଧନକାଳରେ ଶ୍ରୀ ଟ୍ରମ୍ପ୍ ସ୍ୱାମୀ ବିବେକାନନ୍ଦ ମହାତ୍ଲା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ସେ କହିଥିଲେ କ୍ରିକେଟ୍ ହେଉ କି ବଲିଉଡ୍ ଭାରତର ଲୋକପ୍ରିୟ ସଂସ୍କୃତି ସମସ୍ତଙ୍କ ଏକତା ସ୍ତ୍ରରେ ବାନ୍ଧି ରଖିଛି

ସାବରମତୀ ଆଶ୍ରମରେ ଶ୍ରୀ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଘନିଷ୍ଠ ବନ୍ଧ ଭାବେ ଅଭିହିତ କରି ମନ୍ତବ୍ୟ ଲେଖିଥିବା ଜଣାପଡ଼ିଛି ହାଲେ ଟ୍ରମ୍ପ୍ ପ୍ରମ୍ରଖ ଭାରତୀୟ ଆମେରିକୀୟ ରାଜନେତା ନିକି ହାଲେ କହିଛନ୍ତି ଆମେରିକା ରାଷ୍ଟପତିଙ୍କ ଭାରତ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ବନ୍ଧ୍ରତ୍ୱପୂର୍ଣ୍ଣ ଦିଗର୍ ଭାରତ ଅନେକ କିଛି ହାସଲ କରିବାର ସମ୍ଭାବନା ରହିଛି ଏକ ଟ୍ୱିଟ୍ରେ ସେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆଙ୍କ ଭାରତ ଗସ୍ତ ନେଇ ସେ ବେଶ୍ ଗର୍ବ ଅନ୍ତର୍ଭବ କର୍ରଛନ୍ତି ଉଭୟ ଦେଶ ବିଶ୍ୱର ଦୂଇ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଅନେକ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଭାବ ଆଦାନ ପ୍ରଦାନ କରନ୍ତି ହାଲେ ଟ୍ରମ୍ପ୍ ପ୍ରଶାସନର ପ୍ରଥମ ଦୂଇ ବର୍ଷ ପାଇଁ ଜାତିସଂଘରେ ଆମେରିକାର କୃଟନୀତିଜ୍ଞ ଭାବେ କାର୍ଯ୍ୟ କରିଥିଲେ ହ୍ୱାଇଟ୍ ହାଉସ୍ ଜଣେ ଅଫିସର ପିଟର ଲବେ କହିଛନ୍ତି ଏହି ଗସ୍ତକାଳରେ ମୋଦି ଏବଂ ଟ୍ରମ୍ପ୍ଙ୍କ ମଧ୍ୟରେ ଥିବା ଦ୍ୱିପାକ୍ଷିକ ବାଶିଜ୍ୟଗତ ମତଭେଦ ଦୂର ହେବା ସହ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଅନେକଗୁଡ଼ିଏ ଚୁକ୍ତି ସ୍ଥାନ ପାଇବ

ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ୍ ମିଶନର ଆକି ଚତ୍ରୁର୍ଥ ବାର୍ଷିକୀ ପାଳନ ଅବସରରେ ସେ କହିଛନ୍ତି ଏହି ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ମଧ୍ୟରେ ପ୍ରଦେଭ ଦ୍ୱର ହୋଇପାରିବ ଏହି ଅବସରରେ ମନ୍ତ୍ରୀ ଜିଓ ରୁର୍ବାନ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି ଏହି ଆପ୍ରେ ଜିଓ ଟ୍ୟାଗିଂ କରିବାର ସ୍ରବିଧା ରହିଛି

ଏହି ତିନିଜଣ ଜନ୍ମୁ କାଶ୍ମୀର ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବେ

ଏତଦ୍ବ୍ୟତୀତ ଆଇନଜୀବୀ ବିମଳ ସିଂହଙ୍କୁ ମଣିପୁର ହାଇକୋର୍ଟର ବିଚାରପତି ଭାବେ ଆସିଥିବା ପ୍ରସ୍ତାବକ୍ କଲିଜିୟମ୍ ଅନୁମୋଦନ କରିଛନ୍ତି ସେହି ବୈଠକରେ ପ୍ରଧାନ ବିଚାରପତିଙ୍କ ସମେତ ଜଷ୍ଟିସ୍ ଏନ୍ଭି ରମନା ଅରୁଣ ମିଶ୍ରା ଆର୍ଏଫ୍ ନରିମାନ୍ ଏବଂ ଆର୍ ଭାନୁମତୀ ଉପସ୍ଥିତ ଥିଲେ ଏସ୍ସି ଶାହିନ୍ ବାଗ୍ ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର ଶାହିନ୍ ବାଗ୍ ଅଞ୍ଚଳରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ନିମନ୍ତେ ସୁପ୍ରିମ୍କୋର୍ଟଙ୍କଦ୍ୱାରା ନିଯୁକ୍ତ ମଧ୍ୟସ୍ଥି ଆଜି ବନ୍ଦ୍ ଲଫାପା ମଧ୍ୟରେ ରିପୋର୍ଟ ପ୍ରଦାନ କରିଛନ୍ତି ଆଇନଜୀବୀ ସାଧନା ରାମଚନ୍ଦ୍ରନ୍ ବରିଷ୍ଠ ଆଇନଜୀବୀ ସଞ୍ଚୟ ହେଗ୍ଡେ ଏହି ରିପୋର୍ଟ ଜଷିସ୍ ଏସ୍କେ କାଉଲ୍ ଏବଂ କେଏମ୍ ଜୋଶେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କଠାରେ ପ୍ରଦାନ କରିଛନ୍ତି ଖଣ୍ଡପୀଠ କହିଛନ୍ତି ଏହି ରିପୋର୍ଟକୃ ତର୍ଜମା କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ଦିନ କରାଯିବ ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଏହି ଘଟଣାରେ ନିଯୁକ୍ତ ମଧ୍ୟସ୍କଙ୍କ ରିପୋର୍ଟ ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀ ପୁଲିସ୍ କେନ୍ଦ୍ର ସରକାର ଓ ଆବେଦନକାରୀଙ୍କୁ ଦିଆଯିବ ନାହିଁ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଏବଂ ଆଇନଗତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିବା ଭଳି ମୌଳିକ ଅଧିକାର ଥିବା କହିଥିଲେ ତେବେ ରାସ୍ତା ଅବରୋଧ କରିବାଦ୍ୱାରା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ କୋର୍ଟ ଏହାର ସମାଧାନ ଦିଗରେ ମଧ୍ୟସ୍ଥି ନିଯୁକ୍ତି କରିଥିଲେ

ବନ୍ଧୁକଚାଳନା ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଅଭ୍ୟାସ ପାଇଁ ଅଧିକ ଗୁଳିଗୋଳା ଆବଶ୍ୟକ ପଡ଼ୁଥିବାରୁ ଏହି ସଂଶୋଧନ କରାଯାଇ ଏଣିକି ସେମାନେ ଅଧିକ ଗ୍ରଳିଗୋଳା ରଖିପାରିବା ନେଇ ବ୍ୟବସ୍ଥା କରାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ କହିଛି ଅଲିମ୍ପିକ୍ ଖେଳରେ ବନ୍ଧୁକଚାଳନା ଏକ ପ୍ରମୁଖ ଖେଳ ହୋଇଥିବାରୁ ଏବଂ ଭାରତୀୟ ଖେଳାଳିମାନେ ଆନ୍ତର୍କାତିକ ସ୍ତରରେ ଉନ୍ନତମାନର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କର୍ଥିବାରୁ ଏହି ସଂଶୋଧନ କରାଯାଇଛି ଆଗାମୀ ଦିନରେ ସେହି ଖେଳ ସହ ସମ୍ପୁକ୍ତ ଖେଳାଳିମାନଙ୍କୁ ଆବଶ୍ୟକମତେ ଗୁଳିଗୋଳା ଯୋଗାଇ ଦିଆଯିବ

ତେବେ ଏହି ପର୍ଯ୍ୟାୟରେ ଭାରତୀୟ ନାଗରିକମାନଙ୍କୁ କୌଣସି ଲାଇସେନ୍ସ ଆବଶ୍ୟକ ପଡ଼ିବ ନାହିଁ ତେବେ ଦେଶ ବାହାରକୁ ଗଲାବେଳେ ସେଗୁଡ଼ିକୁ ସାଙ୍ଗରେ ନେବାକୁ ଅନୁମତି ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି ଦିଲ୍ଲୀ ଏଲ୍ଜି ଭାଓଲେନ୍ସ ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ଫଳରେ ସମ୍ପୁକ୍ତ ଅଞ୍ଚଳରେ ଆଇନ କାନୁନ ସୁରକ୍ଷିତ ରଖିବାପାଇଁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ସେଠାକାର ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ବୈଜଲ୍ ଟ୍ୱିଟ୍ କରିଛନ୍ତି ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖାଯାଇଛି ଜନସାଧାରଣଙ୍କୁ ଶାନ୍ତି ଏବଂ ସଦ୍ଭାବ ବଜାୟ ରଖିବାଲାଗି ସେ ଆହ୍ୱାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ ପୂର୍ବରୁ ଉପରାଜ୍ୟପାଳ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଦିଲ୍ଲୀରେ ଆଇନ ଶ୍ଚଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ପଦକ୍ଷେପ ନେବାକୁ ଅନ୍ତରୋଧ କରିଥିଲେ ଆକି ସମ୍ପୁକ୍ତ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ଦିଲ୍ଲୀ ପୁଲିସ୍ର ଜଣେ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି

ସେଠାକାର ଶାସକ କମ୍ୟୁନିଷ୍ ପାର୍ଟି ଅଫ୍ ଚୀନ୍ ନେସନାଲ୍ ପିପୁଲ୍ସ୍ କଂଗ୍ରେସର ଷ୍ଟାଣ୍ଡିଂ କମିଟି ଆଜି ବେକିଂଠାରେ ମିଳିତ ହୋଇ ଏହି ନିଷ୍କଭି ଗ୍ରହଣ କରିଛନ୍ତି ଚୀନ୍ର 'ଗ୍ଲୋବାଲ୍ ଟାଇମ୍ସ୍' ସମ୍ଭାଦ ସରବରାହ ସଂସ୍ଥା କହିଛି ଚୀନ୍ ଇତିହାସରେ ଏଭଳି ଘଟିବା ଅତ୍ୟନ୍ତ ବିରଳ ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଚୀନ୍ର ଏକ ମିଳିତ ବିଶେଷଜ୍ଞ ଦଳ ଏହି ଭୂତାଶୁରେ ଅଧିକ କ୍ଷତିଗ୍ରସ୍ତ ହୁବେଇ ଅଞ୍ଚଳ ପରିଦର୍ଶନ କରିଛନ୍ତି ଅନ୍ୟପକ୍ଷରେ ଚୀନ୍ରେ ବନ୍ୟଜନ୍ତ୍ରମାନଙ୍କର ହତ୍ୟା ଏବଂ ରପ୍ତାନୀ ଉପରେ ସେଠାକାର ସରକାର ପ୍ରତିବନ୍ଧକ ଜାରି କରିଛନ୍ତି

ଉଭୟ ଖେଳରେ ଯେଉଁ ପଦକ ହାସଲ ହେବ ତାହା ବର୍ମିଙ୍ଗ୍ହାମ୍ କ୍ରୀଡ଼ାରେ ର୍ୟାଙ୍କ୍ ହାସଲ ପାଇଁ ସହାୟକ ହେବ ବୋଲି ଜଣାପଡ଼ିଛି